କେନ୍ଦ ଅର୍ଥମନ୍ତୀ ନିର୍ମଳା ସୀତାରମଶ ବିଭିନୁ କ୍ଷେତ୍ରରେ କାର୍ଯ୍ୟ କରୁଥି ବା ପ୍ରତିନିଧିଙ୍କ ସହିତ ଏଥିଲାଗି ପ୍ରାକ୍ ବଜେଟ୍ ପରାମର୍ଶ କରିସାରିଛନ୍ତି ଆସନ୍ତାମାସ ପ୍ରଥମ ସପ୍ତାହରେ ଏହି କେନ୍ଦୀୟ ବଜେର୍ଟ୍ ସଂସଦରେ ଉପସ୍ରାପିତ ହେବାର ଆଶାା କରାଯାଉଛି

ଏହା ସହିତ ଖିଚିଂ ଦେବକୁଣ୍ଡ ଓ କିଲ୍ଲାର ଅନ୍ୟ ପର୍ଯ୍ୟଟନ ସ୍ଥିଳୀଗୁଡ଼ିକର ବିକାଶପାଇଁ ଅନେକ ପଦକ୍ଷେପ ଗ୍ରହଶ କରାଯିବ ବୋଲି ସେ କହିଛନ୍ତି

ଏହି ଅବସରରେ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ କହିଛନ୍ତି ଶିକ୍ଷା ହି ସଶକ୍ତିକରଣ

କମିଟି ଜଗନ୍ତାଥଙ୍କ ଜମି ଓ ଖଣି ଖାଦାନକୁ ନେଇ ରିପୋର୍ଟରେ ବିସ୍ତୃତ ତଥ୍ୟ ଦେଇପାରି ନାହିଁ

ମଧାହୁବେଳକୁ ସହର ବିଭିନ୍ନ ରାସ୍ତାରେ ରିକ୍ବା ଓ ଅଟୋ ଚଳାଚଳ ମଧ କରିଥିଲା କିଛି ବିକ୍ଷୋଭକାରୀ କଟକ ରେଳ ଷେସନ୍ରେ ଆକି ସକାଳେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ମଧ୍ଧ ରେଳ ଚଳାଚଳ ଉପରେ ଏହାର କୌଣସି ପ୍ରଭାବ ପଡ଼ି ନ ଥିଲା

ରାକ୍ୟର ବିଭିନ୍ନ ସ୍ରାନରେ ବନ୍ନ ପାଳନ କରାଯାଉଥିବା ଆମର ହସ୍ତଗତ ହେବାରେ ଲାଗିଛି

ନିୟମିତ ଟୀକାକରଶରୁ ବାଦ୍ ପଡ଼ିଥିବା ଗଭବତୀ ମହିଳା ଓ ଶିଶୁମାନଙ୍କୁ ଏଥିରେ ସାମିଲ୍ କରାଯାଇଛି